ଜୈବ ବିବିଧତା ବିଷୟବସ୍ତୁକୁ ଆଧାର କରି ଚଳିତବର୍ଷ ସହରୀ ଜଙ୍ଗଲ ସୃଷ୍ଟି ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି

ଏହି ସଂକ୍ମଣ ସମସ୍ୟା ଜନିତ ଆହ୍ନାନର ମୁକାବିଲା ଲାଗି ଭାରତ ଦୂଢ଼ ଭାବେ ସମଗ୍ର ବିଶ୍ୱ ସହିତ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି

ସେ କହିଛନ୍ତି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ମନେକରି କାର୍ଯ୍ୟ କରିବାକୁ ଭାରତୀୟ ସଭ୍ୟତା ଆମକୁ ଶିକ୍ଷା ଦେଇଛି ଏହି ବୈଶ୍ୱିକ ମହାମାରୀ ସମୟରେ ଏହି ଶିକ୍ଷା ଅନ୍ୟଯାୟୀ ଭାରତ କାର୍ଯ୍ୟ କରୁଛି

ଏହି ମେଣ୍ଟ ସଫପର୍କରେ ନିଜର ମତାମତ ରଖି ଶ୍ରୀ ମୋଦୀ କହିଛନ୍ତି ଏହା କେବଳ ଏକ ବିଶ୍ୱସ୍ତରୀୟ ମେଣ୍ଟ ନୁହେଁ ବର୍ଚ ଏହା ସମଗ୍ର ବିଶ୍ୱ ମଧ୍ୟରେ ଏକତାର ପ୍ରତୀକ ଏହି ମହାମାରୀ ପରିପ୍ରେକ୍ଷୀରେ ଅନ୍ୟକୁ ସାହାଯ୍ୟ କରିବା ଦ୍ୱାରା ଆମେ ନିଜର ମଧ୍ୟ ଉପକାର କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ବହୁ ଜନସଂଖ୍ୟା ବିଶିଷ୍ଟ ଭାରତରେ ସ୍ୱାସ୍ଥ୍ୟସେବା ଲାଗି ସୀମିତ ସୁବିଧା ରହିଛି ତଥାପି ଆମ ଦେଶ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି ଶ୍ରୀ ମୋଦୀ କହିଛନ୍ତି ଏହି ଦିଗରେ ତାଙ୍କ ସରକାର କାର୍ଯ୍ୟ ଆରମ୍ଭ କରି ମିଶନ ଇନ୍ଦ୍ରଧନୁଷ୍ ନାମକ ଏକ ଅଭିଯାନର ଶୁଭାରୟ କରିଥିଲେ ଦେଶର କୋଶଅନୁକୋଶରେ ଥିବା ଶିଶୁ ତଥା ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ ସୁନିଣ୍ଟିତ କରାଇବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ

ଭାରତ ହେଉଛି ବିଶ୍ୱର ଏକ ଅଗ୍ରଣୀ ଭ୍ୟାକ୍ମିନ ଉତ୍ପାଦନକାରୀ ରାଷ୍ଟ୍ର

ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ୍ ମୋରିସନ୍ ଭାଗ ନେଇଥିଲେ ଦୁଇଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ ଦୁଇଟି ଯୁଗ୍ମ ଘୋଷଣାନାମା ଜାରି କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ମନ୍ତ୍ରଣାଳୟର ବରିଷ୍ଠ ସଚିବ ବିଜୟ ଠାକୁର ସିଂ କହିଛନ୍ତି ଯେ ଭାରତ ଓ ଅଷ୍ଟ୍ରେଲିଆ ଏକ ବ୍ୟାପକ ରଣନୀତି ଭାଗିଦାରୀରେ କାର୍ଯ୍ୟ କରିବାକୁ ନିଷ୍କଭି ନେଇ ଏକ ଯୁଗ୍ରୁ ଘୋଷଣାନାମା ଜାରି କରିଛନ୍ତି ଅନ୍ୟ ଯୁଗ୍ମଘୋଷଣାନାମାରେ ଭାରତ ପ୍ଶାନ୍ତସାଗରୀୟ ଅଞ୍ଚଳରେ ଦ୍ରଇଦେଶ ମଧ୍ୟରେ ସାମ୍ରଦିକ ସହଯୋଗ ସଂପର୍କରେ ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି

ବୈଠକ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କ ସହ ଆଲୋଚନା ଅତ୍ୟନ୍ତ ସଫଳ ହୋଇଛି ବୋଲି କହିଛନ୍ତି ସେ କହିଛନ୍ତି ଦୁଇଦେଶ ମଧ୍ୟରେ ସଫପର୍କ ବୃଦ୍ଧି ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ଉଭୟପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଅପର୍ଯ୍ୟାପ୍ତ ସୁଯୋଗ ରହିଥିବାର ସେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ୱାରା ଉଭୟ ଦେଶର ଅନ୍ତର୍ନିହିତ କ୍ଷମତାକୁ ସଦୁପଯୋଗ କରିବା ପାଇଁ ଏହା ମଧ୍ୟ ସୁଯୋଗ ସୃଷ୍ଟି କରିବ ଏଥିସହିତ ଅଞ୍ଚଳରେ ସ୍ଥିରତା ଆଣିବା ଦିଗରେ ଦ୍ୱିପକ୍ଷିୟ ସଂପର୍କର ଗୁରୁତ୍ୱକୁ ମଧ୍ୟ ଉପଲହି କରାଯାଇ ପାରିବ ସେ କହିଛନ୍ତି ତାଙ୍କ ସରକାର କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟର ମୁକାବିଲାକୁ ଏକ ସୁଯୋଗ ଦୃଷ୍ଟିରେ ଦେଖିବା ପାଇଁ ନିଷ୍କଉତ୍ତି ନେଇଛନ୍ତି ସେ ପୁଣି କହିଛନ୍ତି ପ୍ରାୟ ସବୁ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି ଓ ଏହାର ସୁଫଳ ଖୁବ୍ଶୀଘ୍ର ଦେଖିବାକୁ ମିଳିବ ଅଷ୍ଟ୍ରେଲିଆରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତା ପଠାଇଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଅଷ୍ଟ୍ରେଲିଆ ସରକାର ଯେଭଳି ସ୍ୱରକ୍ଷା ପ୍ରଦାନ କରିଛନ୍ତି ସେଥିପାଇଁ ଶ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଶ୍ରୀ ମୋଦୀଙ୍କ ନେତୃତ୍ୱ ଓ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ତାଙ୍କର ଭୂମିକାକୁ ଭୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଏକ ଖୋଲା ସାମ୍ଭହିକ ତଥା ସମୃଦ୍ଧ ଭାରତ ପ୍ରଶାନ୍ତମହାସାଗରୀୟ ଅଚଳ ସ୍ଥାପନ ପାଇଁ ଅଷ୍ଟ୍ରେଲିଆ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏ ଦିଗରେ ଆଗାମୀ ବର୍ଷଗୁଡ଼ିକରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଦେଶ ମଧ୍ୟରେ ସାମୁଦ୍ରିକ ସଂପର୍କ ଉଭୟ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ସେତୁ ସଦୃଶ କାର୍ଯ୍ୟ କରୁଛି ଡବ୍ଲ୍ଏଚ୍ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ଭାରତର ନେତୃତ୍ୱକୁ ଶୀ ମାରିସନ୍ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭଳି ଏକ ସମୟରେ ଡବ୍ଲୁଏଚ୍ଓ ବୋର୍ଡର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଏକ ଗୁରୁ ଦାୟିତ୍ୱ ବହନ କରେ ଭାରତ ଏଭଳି ସଂକଟଜନକ ସ୍ଥିତିରେ ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ୍ ନମୁନାର ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଉଦ୍ୟମ ଜାରି ରଖିଛି

ଏହି ବିମାନଗୁଡ଼ିକ ନ୍ୟୁୟର୍କ ସମେତ ଆମେରିକା ଏବଂ କାନାଡାଚିକାଗୋ ଓ୍ୱାସିଂଟନ୍ ସାନ୍ଫ୍ରାନ୍ନିସକୋ ଭାନକୋଭର ଏବଂ ଟରୋଷ୍ଟୋକୁ ଚଳାଚଳ କରିବ

ଭାରତୀୟମାନେ ବିଶ୍ୱର ବିଭିନ୍ନ ଅଞ୍ଚଳରୁ ବନ୍ଦେ ଭାରତ ବିମାନରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି

ଏହି ବିଦେଶୀ ନାଗରିକମାନେ ତବଲିଗ୍ ଜମାତ କାର୍ଯ୍ୟକଳାପରେ ଲିପ୍ତ ଥିଲେ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଏହି ବିଦେଶୀମାନଙ୍କ ସଂପର୍କରେ ବିସ୍ତୂତ ରିପୋର୍ଟ ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି ପ୍ରଥମଥର ପାଇଁ ସରକାର ବିଦେଶୀ ଆଇନ ଅନୁଯାୟୀ ଏତେ ସଂଖ୍ୟକ ବିଦେଶୀଙ୍କୁ କଳାତାଲିକାଭୁକ୍ତ କରିବା ସହ ସେମାନଙ୍କର ଭାରତକୁ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇଛି ଗତ ଏପ୍ରିଲ୍ରେ ତବଲିଗ୍ ଜମାତ କାର୍ଯ୍ୟକଳାପରେ ଲିପ୍ତ ଅଭିଯୋଗରେ ସରକାର ଏହି ବିଦେଶୀମାନଙ୍କୁ କଳାତାଳିକାଭୁକ୍ତ କରିବା ସହ ସେମାନଙ୍କର ଭିସା ରଦ୍ଦ କରିଥିଲେ ଯେଉଁ ବିଦେଶୀମାନେ ଭାରତ ଆସି ତବଲିଗ୍ ଜମାତ କାର୍ଯ୍ୟକଳାପରେ ଯୋଗ ଦେବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଟୁରିଷ୍ଟ ଭିସା ପ୍ରଦାନ ନ କରିବାକୁ ସରକାର ନିଷ୍ପଭି ନେଇଛନ୍ତି

ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବିଷୟବସ୍ତୁ ଅନୁସାରେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାବଡେକର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ

କୋଭିଡ୍ ନାଇଷ୍ଟିନ୍ ବୈଶ୍ୱିକ ମହାମାରୀ ପରିପ୍ରେକ୍ଷୀରେ ଚଳିତବର୍ଷର ବାର୍ତ୍ତା ଜୈବ ବିବିଧତା ବିଷୟବସ୍ତୁକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ ଏଥର ସହରୀ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି

ଜୈବ ବିବିଧତାର ସଂରକ୍ଷଣ ପାରମ୍ପରିକ ଭାବେ ଦୂରଦ୍ ରାନ୍ତ ବନାଞ୍ଚଳ ମଧ୍ୟରେ ସୀମାବଦ୍ଧ ଥିବାବେଳେ ବ୍ୟାପକ ସହରୀକରଣ ଯୋଗୁଁ ସହରାଞଳରେ ଏହାର ସଂରକ୍ଷଣର ଆବଶ୍ୟକତା ଦେଖାଦେଇଛି

ଯାହାଫଳରେ ସହରଗୁଡ଼ିକରେ ପରିବେଶ ସନ୍ତୁଳନ ରକ୍ଷା ସହ ସତେଜ ଜଳବାୟୁ ଉପଲବ୍ଧ ହେବ